ରାଜ୍ୟରେ କମୁଛି କରୋନା ସଂକ୍ରମଣ

ସେହିଭଳି ଏହି ଟିକା ସମ୍ମର୍ଶ୍ର ସୁରକ୍ଷିତ ଓ ଏହାର କୌଶସି ପାର୍ଶ୍ୱପ୍ରତିକିୟା ନାହିଁ ବୋଲି ଏସ୍ସିବି ଜର୍ତରୀକାଳୀନ ଅଧୁକାରୀ ଡକ୍କର ଭ୍ତବନାନନ ମହାରଶା କହିଛନ୍ତି

ସେହିପରି ନୟାଗଡ୍ ଜିଲ୍ଲାରେ ମଧ୍ଧ ଆଜି ଦିତୀୟ ପର୍ଯ୍ୟାୟ କରୋନା ଟିକାକରଣ କାର୍ଯ୍ୟକ୍ରମ ହୋଇଯାଇଛି

ଏଥରର ବାର୍ଭା ହେଉଛି 'ସଡ଼କ ସୁରକ୍ଷା ଜୀବନ ରକ୍ଷା'

ପ୍ରଥମ ଓଡ଼ିଆ ଭାବେ ଶ୍ରୀ ମହାନ୍ତି ଏହି ପଦବୀରେ ଅବସ୍କାପିତ ହେବେ